ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ଏହାକ୍ କାର୍ଯ୍ୟକାରୀ କରାଯାଉଛି ଏଥିର୍ ପ୍ରତିଷେଧକର ମହକ୍ରଦ ପରିମାଣ ଆବଶ୍ୟକତା ଓ ମହକ୍ରଦ ପାଇଁ ଆବଶ୍ୟକ ତାପମାତ୍ରା ସଂକ୍ରାନ୍ତୀୟ ସ୍ଚଚନା ପ୍ରଭୂତି ମିଳିଥାଏ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାବଶ୍ୟକ ଟୀକାକରଣକୁ ଜାରୀ ରଖିବାରେ ଏହି ବ୍ୟବସ୍ଥା ବହୃତ ସଫଳ ରହିଛି ଏହାଦ୍ୱାରା ଶିଶ୍ର ଓ ଗର୍ଭବତୀ ମହିଳାମାନଙ୍କ ଅନେକ ରୋଗର୍ ସୁରକ୍ଷା ଦିଆଯାଇ ପାରିଛି

ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ସମୟରେ ପ୍ରତିଷେଧକ ଟୀକା ଉପଲହ୍ଧ ହେଉଛି

ଡିକିସିଆଇ ଆପ୍ରୋଭାଲ୍ ଭାରତୀୟ ଔଷଧ କଣ୍ଟ୍ରୋଲର ଜେନେରାଲ୍' ଅକୁଫୋର୍ଡ୍ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରା ଜେନିକା କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକର ମାନବ ଶରୀରରେ ଦ୍ୱିତୀୟତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପୁଣେ ସ୍ଥିତ ଭାରତୀୟ ସେରମ୍ ପ୍ରତିଷ୍ଠାନକୁ ଅନୁମତି ପ୍ରଦାନ କରିଛି ଏହାଦ୍ୱାରା କୋଭିଡ୍ ନାଇଷ୍ଟିନ୍ ପାଇଁ ଏକ ପ୍ରତିଷେଧକ ବାହାର କରିବା କାର୍ଯ୍ୟ ତ୍ୱରାନ୍ୱିତ ହେବ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଭାରତରେ କୋଭିଡ୍ ନାଇଷ୍ଟିନ୍ର ମୃତ୍ୟୁ ହାରରେ କ୍ରମାଗତ ଭାବେ ହ୍ରାସ ଘଟୁଛି ଓ ବିଶ୍ୱରେ ଭାରତର କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁ ହାର ସବୁଠୁ କମ୍ ରହିଛି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ରଣକୌଶଳରେ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ସଂକ୍ରମିତମାନଙ୍କ ପୃଥକୀକରଣ ଉପରେ ଅଧିକ ଆଲୋକପାତ କରାଯାଉଛି ଏହାଯୋଗୁଁ ଦେଶରେ ଆରୋଗ୍ୟ ହାରରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିିିିିତ ହେଉଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ହ୍ରାସ ପାଇବାରେ ଲାଗିଛି

ପିଏମ୍ ଆଶ୍ରଫ୍ ଘନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ଗାନିସ୍ତାନର ଜନସାଧାରଣଙ୍କୁ ଏକ ଶାନ୍ତିପୂର୍ଣ୍ଣ ସମୃଦ୍ଧ ଓ ସୌହାର୍ଦ୍ଦପୂର୍ଣ୍ଣ ଜୀବନଯାପନ କରିବାରେ ସାହାଯ୍ୟ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଶ୍ରୀ ମୋଦୀ ଆଜି ଟେଲିଫୋନ୍ ଯୋଗେ ଆଫ୍ଗାନିସ୍ତାନ ରାଷ୍ଟ୍ରପତି ଡକ୍ଟର ଆଶ୍ରଫ୍ ଘନିଙ୍କ ସହ କଥାବାର୍ତ୍ତା କରିଛନ୍ତି ଉଭୟ ନେତା ଇଦ୍ ଉଲ୍ ଆଧା ଉପଲକ୍ଷେ ପରସ୍କରକୁ ଶୁଭେଚ୍ଛା ଜଣାଇଚ୍ଛନ୍ତି ଆଫ୍ଗାନିସ୍ତାନର ଆବଶ୍ୟକତା ଅନୁସାରେ ଖାଦ୍ୟ ଓ ଔଷଧ ସହାୟତା ଯୋଗାଣ ପାଇଁ ଶ୍ରୀ ଘନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳର ନିରାପତ୍ତା ପରିସ୍ଥିତି ଓ ପରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟଗୁଡ଼ିକ ଉପରେ ଦୁଇ ନେତା ମତର ଆଦାନପ୍ରଦାନ କରିଛନ୍ତି ରକ୍ଷାବନ୍ଧନ ଭାଇ ଓ ଭଉଣୀ ମଧ୍ୟରେ ପବିତ୍ର ସଂପର୍କର ପର୍ବ ରକ୍ଷାବନ୍ଧନ ଆଜି ସମଗ୍ର ଦେଶରେ ପାରମ୍ପରିକ ଆନନ୍ଦ ଉଲ୍ଲାସ ଓ ଧାର୍ମିକ ମନୋଭାବ ସହ ପାଳିତ ହୋଇଛି ରକ୍ଷାବନ୍ଧନରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ନିକ ଭାଇର ସମୃଦ୍ଧି ସୁସ୍ଥ ଜୀବନ ଓ କଲ୍ୟାଣ କାମନା କରିଥାଏ ପ୍ରତିବଦଳରେ ଭାଇ ଭଉଣୀର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥାଏ ରକ୍ଷାବନ୍ଧନ ଅବସରରେ ଭାଇମାନେ ସେମାନଙ୍କର ଭଉଣୀମାନଙ୍କୁ ଉପହାରମାନ ଦେଇଥାନ୍ତି ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବରେ ଚୀନ୍ ନିର୍ମିତ ରାକ୍ଷୀ ପରିବର୍ତ୍ତେ ଭାରତୀୟ କମ୍ପାନି ଓ ସ୍ୱଂୟସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ନିର୍ମିତ ରାକ୍ଷୀ ବକାରରେ ବିକ୍ରି ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରେଜ୍ ରକ୍ଷାବନ୍ଧନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନର୍ସମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିଛନ୍ତି ନର୍ସମାନେ ରାଷ୍ଟ୍ରପତିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଓ କୋଭିଡ୍ ନାଇଷ୍ଟିନ୍ ସମୟରେ ସେମାନଙ୍କର ଅଭିଜ୍ଞତା ବିଷୟରେ ସେମାନଙ୍କୁ ଜଣାଇଥିଲେ ରାଷ୍ଟ୍ରପତି ସେମାନଙ୍କୁ ସମ୍ମାନିତ କରିବା ସହ ନର୍ସମାନଙ୍କୁ ପ୍ରକୃତ ଜୀବନରକ୍ଷାକାରୀ ଭାବେ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ସେମାନେ କେବଳ ଅନ୍ୟମାନଙ୍କ ଜୀବନକୁ ବଞ୍ଚାଉଛନ୍ତି ତା ନୁହେଁ ଏହା କରିବା ସମୟରେ ସେମାନେ ମଧ୍ୟ ନିଜ ଜୀବନ ପ୍ରତି ଥିବା ବିପଦକୁ ଭୂକ୍ଷେପ କରୁନାହାନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଏଭଳି କର୍ତ୍ତବ୍ୟ ପରାୟଣତା ଓ କାର୍ଯ୍ୟ ସମ୍ପାଦନ ପ୍ରତି ବଚନବଦ୍ଧତା ଯୋଗୁଁ ନର୍ସମାନେ କୋଭିଡ୍ର ମୁକାବିଲାରେ ସମ୍ମୁଖରେ ରହି ଲଢୁଛନ୍ତି ରାଷ୍ଟ୍ରପତି ନର୍ସ ମାନଙ୍କର ନିଶ୍ୱାର୍ଥପର ଓ ଉସର୍ଗୀକୃତ ସେବା ପାଇଁ ସମଗ୍ର ନର୍ସ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଛନ୍ତି ଭିପି ୟଙ୍ଗର ଜେନେରେସନ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦେଶର ଯୁବପୀଢ଼ି ମଧ୍ୟରେ ଭାରତୀୟ ଉତ୍ସବଗୁଡ଼ିକର ଐତିହାସିକ ଓ ପରମ୍ପରିକ ମହତ୍ୱର ପ୍ରସାର ପାଇଁ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏହା ସେମାନଙ୍କୁ ଭାରତୀୟ ମୂଲ୍ୟବୋଧ ଓ ନୈତିକତା ବିଷୟରେ ଜାଣିବାକୁ ସୁଯୋଗ ପ୍ରଦାନ କରିବ ରକ୍ଷା ବନ୍ଧନ ଅବସରରେ ଫେସ୍ବୁକ୍ରେ ଏକ ପୋଷ୍ଟ କରି ଶ୍ରୀ ନାଇଡୁ ରକ୍ଷା ବନ୍ଧନ ପ୍ରତ୍ୟେକ ଭାଇ ଓ ଭଉଣୀ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ଉହବ ପାଳନ ପାଇଁ ଏକତ୍ରିତ ନ ହେବାକୁ ପରାମର୍ଶ ଦେଇ ସେ କହିଛନ୍ତି ଯଦିଓ ଏହାର କୌଣସି ବିକଳ୍ପ ନାହିଁ ତେବେ ଏ କ୍ଷେତ୍ରରେ ଆମକୁ ବିଜ୍ଞତା ଓ ସତର୍କତାର ସହ କାର୍ଯ୍ୟ କରିବାକୁ ହେବ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷିତ ରହିବା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ ସମସ୍ତ ନିୟମାବଳୀ ଗୁଡ଼ିକୁ ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି ମନ୍ସୁନ୍ ଆକ୍ଟିଭ୍ ଭାରତୀୟ ପାଶିପାଗ ବିଭାଗ କହିଛି କେନ୍ଦ୍ରୀୟ ଭାରତ ଓ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଆସନ୍ତାକାଲିଠାରୁ ମୌସୁମୀବାୟୁ ପୁନଃସକ୍ରିୟ ହେବା ସହ ପରବର୍ତ୍ତୀ ତିନି ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗ କହିଛି ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସନ୍ତାବନା ଅଛି ଓ ଏହା ଓଡ଼ିଶା ଛତିଶଗଡ଼ ମଧ୍ୟପ୍ରଦେଶ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ର ତଥା ଗୁଜରାତ ଦେଇ ଯିବାର ସମ୍ଭାବନା ଥିବାରୁ ସେହିସବୁ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ମଙ୍ଗଳବାର ଓ ବୁଧବାର ଦିନ ମଧ୍ୟମ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ମୌସୁମୀବାୟୁ ଦକ୍ଷିଣମୁହାଁ ହୋଇ ଗୋଆ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ ଓ କେରଳରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ଅଛି ପାଣିପାଗ ବିଭାଗ ମହାରାଷ୍ଟ୍ରର ଉପକୃଳବର୍ତ୍ତୀ ଅଞ୍ଚଳ ଓ ଗୋଆରେ ଆସନ୍ତାକାଲି ପାଇଁ ରେଡ୍ ସତର୍କତା କାରି କରିଛି

ପୂର୍ବରୁ ସେ ପ୍ରସାର ଭାରତୀରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ ସେ ପଶ୍ଚିମ ଏସିଆ ସମ୍ବାଦଦାତା ଥିଲେ ଓ ପ୍ରେସ୍ ସୂଚନା ବ୍ୟୁରୋରେ କାର୍ଯ୍ୟ କରିଥିଲେ ଇରା ଯୋଶୀଙ୍କ ସ୍ଥାନରେ ଶ୍ରୀ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କରିଛନ୍ତି